ଇଣ୍ଡିଆ ପାକିସ୍ତାନ ଭାରତର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିବାପାଇଁ ପାକିସ୍ତାନର ଏକ ଉଦ୍ୟମକୁ ଭାରତ ଆଜି ପଣ୍ଡ କରିଦେଇଛି ପାକିସ୍ତାନ ବିମାନ ବାହିନୀର ଏକ ଲଢୁଆ ବିମାନକୁ ଭାରତ ଖସାଇ ଦେଇଛି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଗତକାଲି ଭାରତର ବିମାନ ଆକ୍ରମଣ ପରେ ପାକିସ୍ତାନ ଏହାର ବିମାନ ବାହିନୀ ସହାୟତାରେ ଆକ୍ରମଣ କରିବାକୃ ପ୍ରଚେଷ୍ଟା କରିଥିଲା କିନ୍ତୁ ଭାରତର ପ୍ରସ୍ତୁତି ଓ ସତର୍କତା ଯୋଗୁଁ ଏହାକୁ ସଫଳତାର ସହ ବ୍ୟର୍ଥ କରାଯାଇଛି ସେ କହିଛନ୍ତି ସ୍ଥଳସେନାଦ୍ୱାରା ଏକ ପାକିସ୍ତାନୀ ଯୁଦ୍ଧ ବିମାନ ଖସିପଡ଼ିବାର ଦୂର୍ଶ୍ୟ ଦେଖିବାକୁ ମିଳିଥିଲା

ତେବେ ସେ କହିଛନ୍ତି ଭାରତୀୟ ବିମାନ ବାହିନୀର ଜଣେ ପାଇଲଟ୍ଙ୍କ ପାକିସ୍ତାନ ଅଟକ ରଖିଛି ବୋଲି ପାକିସ୍ତାନ ଦାବି କରିଛି ଏହି ଘଟଣାର ସତ୍ୟାସତ୍ୟକୁ ପରୀକ୍ଷା କରାଯାଉଛି ଇତିମଧ୍ୟରେ ପାକିସ୍ତାନର ଅସ୍ଥାୟୀ ହାଇକମିଶନର ସୟଦ୍ ହାଇଦର୍ ଶାହାଙ୍କୁ ଆଜି ସନ୍ଧ୍ୟାରେ ବୈଦେଶିକ ମନ୍ତ୍ରଣାଳୟକୁ ଡକାଯାଇଥିଲା

ଯେଉଁମାନେ ସନ୍ତାସବାଦୀ ଗୋଷୀଗୁଡ଼ିକୁ ସାହାଯ୍ୟ ସମର୍ଥନ କରୁଛନ୍ତି ସେମାନଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ରୁଷ ଭାରତ ଓ ଚୀନ୍ ବୈଦେଶିକ ମନ୍ତ୍ରୀମାନଙ୍କ ଷୋଡ଼ଶ ବୈଠକରେ କାରି ମିଳିତ ବିବୃତ୍ତିରେ ତିନୋଟିଯାକ ଦେଶ ସମସ୍ତ ପ୍ରକାର ସନ୍ତାସବାଦକୁ ନିନ୍ଦା କରିଛନ୍ତି

ଅପୋଜିସନ୍ ମିଟିଂ ବିରୋଧୀ ଦଳମାନେ ପାକିସ୍ତାନରେ ଜେିସେ ମହମ୍ମଦ ସନ୍ତାସବାଦୀ ତାଲିମ୍ ଶିବିର ଉପରେ ଭାରତୀୟ ବିମାନ ବାହିନୀର ଆକ୍ରମଣକ୍ତ ସ୍ୱାଗତ କରି ସଶସ୍ତ ବାହିନୀ ଯବାନମାନଙ୍କର ବୀରତ୍ୱ ଓ ସାହସିକତାର ପ୍ରଶଂସା କରିଛନ୍ତି

ତେବେ ସଶସ୍ତ ବାହିନୀ ଯବାନମାନଙ୍କ ବଳିଦାନକୁ ନେଇ ଶାସକ ଦଳ ରାଜନୀତି କରୁଛି ବୋଲି ସେମାନେ ଦୋଷାରୋପ କରିଛନ୍ତି କାତୀୟ ନିରାପତ୍ତା ସଂକୀର୍ଷ୍ଣ ରାଜନୀତିଠାରୁ ୍ଉର୍ଦ୍ଧ୍ୱରେ ରହିବା ଉଚିତ ବୋଲି ବିରୋଧୀ ଦଳମାନେ କହିଛନ୍ତି ପରମ୍ପରା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡକାଇ ନ ଥିବାର୍ ସେମାନେ ଏହା ଉପରେ ପ୍ରଶ୍ୱବାଚୀ ଉଠାଇଛନ୍ତି ମିଳିତ ବିବୃତ୍ତିକୁ ପାଠ କରି କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ବୈଠକରେ ପାକିସ୍ତାନର ଦ୍ୱତାବାସକୁ ନିନ୍ଦା କରାଯାଇଛି ଓ ନିଖୋଜ ଭାରତୀୟ ବିମାନ ବାହିନୀ ପାଇଲଟ୍ଙ୍କ ସ୍ୱରକ୍ଷା ଉପରେ ଚିନ୍ତାବ୍ୟକ୍ତ କରାଯାଇଛି ସେ କହିଛନ୍ତି ଭାରତର ସାର୍ବଭୌମତ୍ୱ ଏକତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ନିଆଯାଉଥିବା ସମସ୍ତ ପଦକ୍ଷେପ କ୍ଷେତ୍ରରେ ସରକାର ଦେଶକୁ ଜଣାଇବା ଉଚିତ ବୋଲି ରାଜନୈତିକ ଦଳମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଟିଏମ୍ସି ମୁଖ୍ୟ ଓ ପଣ୍ଠିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ଅନ୍ୟମାନେ ଯୋଗ ଦେଇଥିଲେ ୟୁଏସ୍ ପାକ୍ ପୁଲ୍ୱାମା ଆଟାକ୍ ପାକିସ୍ତାନରୁ ସନ୍ତ୍ରାସବାଦୀ କାର୍ଯ୍ୟ ଚଳାଉଥିବା ସନ୍ତାସବାଦୀ ସଙ୍ଗଠନ ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବାକୁ ଆମେରିକା ପାକିସ୍ତାନକୁ ଦୂଢ଼ ଭାବେ କହିଛି ଭାରତଦ୍ୱାରା ପାକିସ୍ତାନ ସ୍ଥିତ ସନ୍ତାସବାଦୀ ତାଲିମ୍ ଶିବିରଗୁଡ଼ିକ ଉପରେ ବିମାନ ଆକ୍ରମଣ ପରେ ଉତ୍ତେଜନ ସୃଷ୍ଟି ହେଲାଭଳି କୌଣସି ପଦକ୍ଷେପ ନ ନେବାକୁ ଆମେରିକା ଚେତାବନୀ ଦେଇଛି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସିଙ୍କୁ ଟେଲିଫୋନ୍ କରି ସାମରିକ କାର୍ଯ୍ୟାନୁଷ୍ଠାନରୁ ନିବୂତ୍ତ ରହିବାକୁ କହିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଏକ ପୃଥକ୍ ଟେଲିଫୋନ୍ କଥାବର୍ତ୍ତାରେ ଶ୍ରୀ ପମ୍ପିଓ ଆମେରିକା ଓ ଭାରତ ମଧ୍ୟରେ ଥିବା ଘନିଷ୍ଠ ସାମରିକ ଭାଗିଦାରୀ ବିଷୟରେ ଜଣାଇଛନ୍ତି ଓ ଅଞ୍ଚଳରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ଲକ୍ଷ୍ୟ ବିଷୟ ତାଙ୍କୁ କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଏବେ ଭିଏତ୍ନାମ୍ ଗସ୍ତରେ ଅଛନ୍ତି ଗତ ସପ୍ତାହରେ ଆମେରିକା ଜାତୀୟ ନିରାପତ୍ତା ଉପଦେଷ୍ଟା ଜନ୍ ବୋଲ୍ଟନ୍ ଭାରତର ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋବାଲ୍ଙ୍କ ସହ କଥାବାର୍ତ୍ତା କରି ଆତ୍କରକ୍ଷା ପାଇଁ ଭାରତର ଅଧିକାରକୁ ସମର୍ଥନ କରିଛନ୍ତି ପିଏମ୍ ୟୁଥ୍ ପାର୍ଲାମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯୁବପିଢ଼ି ସେମାନଙ୍କର ସ୍ୱପ୍ନକୁ ସାକାର କରିବାପାଇଁ କାର୍ଯ୍ୟ କରିବା ଉଚିତ ଓ ନବଭାରତର ଗଠନରେ ସେମାନଙ୍କର ମୁଖ୍ୟ ଭୂମିକା ରହିଛି

ସେ କହିଛନ୍ତି ଭାରତକୁ ଏକ ଉଚ୍ଚ ଶିଖରକୁ ନେଇଯିବାକୁ ପ୍ରତ୍ୟେକଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ ସମାଜର ମଙ୍ଗଳପାଇଁ ଯୁବପିଢ଼ିକୁ ଉତ୍ତମ ଯୋଗାଯୋଗ ଦକ୍ଷତା ହାସଲ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଯୁବକ ଯୁବତୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ଉଚିତ ସେମାନଙ୍କର କଥା ଗ୍ରହଣଯୋଗ୍ୟ ହେଉ ବା ନ ହେଉ କିନ୍ତୁ ତାହା ନିଣ୍ଢିତ ପ୍ରେରଣାଦାୟୀ ହେବ ଶ୍ରୀ ମୋଦି କହିଛନ୍ତି ଜାତୀୟ ଯୁବ ପାର୍ଲାମେଣ୍ଟ ଉତ୍ତମ କାଥାବାର୍ତ୍ତା ପ୍ରକ୍ରିୟା ପାଇଁ ବାଟ ଖୋଲିବ

ରାଜ୍ୟସଭା କାର୍ଯ୍ୟଧାରାରେ ବାଧାସୃଷ୍ଟିକୁ ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି

ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣ ଓ ବିଚ୍ଛିନ୍ନତାବାଦୀମାନଙ୍କ ପାର୍ଷି ଯୋଗାଣ ମାମଲାରେ ଏହି ଖାନତଲାସୀ କରାଯାଉଛି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କହିବା ଅନୁସାରେ ସକ୍ସେନାଙ୍କ ଆବେଦନର ଶୁଣାଣି କରି ସ୍ୱତନ୍ତ୍ର କଜ୍ ଅରବିନ୍ଦ କୁମାର ଏହି ମାମଲାର ଶୁଣାଣିପାଇଁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି

ଅଗଷ୍ଟା ୱେଷଲ୍ୟାଣ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଭିଯୋଗପତ୍ରରେ ଦର୍ଶାଯାଇଥିବା ଲୋକମାନଙ୍କ ମଧ୍ୟରେ ସକ୍ସେନା ଅନ୍ୟତମ

ଯୋଗ୍ୟତାପାଇଁ ବିଶ୍ୱ ରେକର୍ଡ଼ର ସମକକ୍ଷ ହେବା ପରେ ସୌରଭ ଏବଂ ମନୁ ଫାଇନାଲ୍କରେ ପ୍ରବେଶ କରିଛନ୍ତି